ପିଏମ୍ ଇଣ୍ଡିଆନ୍ ଟଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଖେଳଶାର ନିର୍ମାଣକୁ ପ୍ରୋହାହିତ କରିବା ତଥା ବିଶ୍ୱସ୍ତରରେ ଏହାର ଛାପ ସୃଷ୍ଟି କରିବା ସକାଶେ ବରିଷ୍ଣ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଭାରତର ଅନେକ ଅଞ୍ଚଳରେ କଣ୍ଢେଇ ପ୍ରସ୍ତୁତ ହୋଇଥାଏ ଏବଂ ହଜାର ହଜାର କାରିଗର ସ୍ୱଦେଶୀ ଡଙ୍ଗରେ କଣ୍ଢେଇ ତିଆରି କରିଥା'ନ୍ତି ଯେଉଁଥିରେ କେବଳ ଭାରତୀୟ ସଂସ୍କୃତିର ଛାପ ନ ଥାଏ ବରଂ ଅତି କମ୍ ବୟସର୍ ପିଲାମାନଙ୍କ ମଧ୍ୟରେ କୀବିକା ନିର୍ବାହର ଦକ୍ଷତା ବୃଦ୍ଧି ସହ କୌଶଳର ମାର୍ଗ ଆପଶେଇବାପାଇଁ ପ୍ରେରଣା ଯୋଗାଇଥାଏ ଏହିସବୁ ଅଞ୍ଚଳଗୁଡ଼ିକୁ ଅଭିନବତା ଓ ସ୍କଜନଶୀଳ ଉପାୟରେ ପ୍ରୋହାହିତ କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ଭାରତୀୟ ଖେଳଣା ବଜାରର ପ୍ରଚୁର ସମ୍ଭାବନା ରହିଛି ଏବଂ ଆତ୍କନିର୍ଭର ଭାରତ ଅଭିଯାନ ଅଧୀନରେ ଭୋକାଲ୍ ଫର୍ ଲୋକାଲ୍ର ପ୍ରୋହାହନଦ୍ୱାରା ଏହାକୁ ରୂପାନ୍ତରିତ କରାଯାଇପାରିବ ବିଶ୍ୱ ମାନକ ଅନୁଯାୟୀ ଉତ୍ତମ ଗୁଣମାନର ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳ ଓ ଅଭିନବତାର ଉପଯୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶିଶ୍ୱର ମାନସିକ ବିକାଶ ଦିଗରେ ଖେଳଣାଗ୍ରଡ଼ିକର ବିଶେଷ ଭୂମିକା ରହିଥିବା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମଗ୍ର ଦେଶରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକରେ ଭାରତୀୟ ସଂସ୍କୃତି ଓ ବିଚାରଧାରା ସନ୍ତିବେଶିତ ଶୈକ୍ଷିକ ଉପକରଣ ବ୍ୟବହାର କରାଯିବା ଉଚିତ ଯୁବପିଢ଼ି ଜାତୀୟ ଲକ୍ଷ୍ୟ ଓ ସଫଳତା ହାସଲ ପାଇଁ ମନରେ ପ୍ରେରଣା ଭରିଦେବା ଭଳି ଅଭିନବ ଡାଞ୍ଚା ଏବଂ ଖେଳଣା ପ୍ରସ୍ତତି ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ଏକ ଭାରତ ଶ୍ରେଷ ଭାରତ ଭାବନା ବୃଦ୍ଧି ଦିଗରେ ଖେଳଣା ଉକ୍ରୁଷ୍ଟ ମାଧ୍ୟମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ କାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ୍ କରି ସେମାନଙ୍କୁ ଏନ୍ଏଫ୍ଲଏସ୍ଏ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ଖାଦ୍ୟଶସ୍ୟ ସ୍ରନିଣ୍ଟିତ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଯୋଜନାରେ ସାମିଲ୍ ହୋଇ ନ ଥିବା ଦିବ୍ୟାଙ୍ଗମାନଙ୍କୁ ଯୋଗ୍ୟତା ଅନୁସାରେ ନୂଆ ରାସନ କାର୍ଡ଼ ଯୋଗାଇ ଦେବାକୁ କୁହାଯାଇଛି ଦିବ୍ୟାଙ୍ଗମାନେ ସମାଜର ଅବହେଳିତ ବର୍ଗ ହୋଇଥିବାରୁ ସେମାନଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମଧ୍ୟ ସାମିଲ୍ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ସେହିପରି ରାସନ୍ କାର୍ଡ଼ ନ ଥିବା ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅଧୀନରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି

ସେହି ରାଜ୍ୟଗୁଡ଼ିକ ହେଉଛି ବିହାର ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ରେଳମନ୍ତ୍ରୀ ପିୟୁଷ ଗୋୟଲ ଏହିସବୁ ପ୍ରକଳ୍ପର ଅଗ୍ରଗତି ଏବଂ ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକମାନଙ୍କୁ ଶ୍ରମ ସୁଯୋଗ ଯୋଗାଇଦେବା କାର୍ଯ୍ୟର ତଦାରଖ କରୁଛନ୍ତି

ଏହି ଯୋଜନା ଅଧୀନରେ ରେଳ ମନ୍ତ୍ରଣାଳୟ ବହୁ ସଂଖ୍ୟାରେ ରେଳପଥ ନିର୍ମାଣ ରକ୍ଷଣାବେକ୍ଷଣ କାର୍ଯ୍ୟ ରେଳଷ୍ଟେସନ୍ଗୁଡ଼ିକ ନିକଟରେ ପହଞ୍ଚବାପାଇଁ ରାସ୍ତା ରେଳବାଇ ଜମିରେ ବୃକ୍ଷରୋପଣ ଏବଂ ପାଚେରି ନିର୍ମାଣ କାର୍ଯ୍ୟ ଆଦି ହାତକୁ ନେଇଛି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ନିଜ ନିଜ ରାଜ୍ୟକ୍ ଫେରିଆସିଥିବା ଶ୍ରମିକମାନଙ୍କୁ ରେଜଗାର ଯୋଗାଇ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ଜୁନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ

ଜିଏସ୍ଟି ଅପିଲ୍ କେସେସ୍ ସାମାଗ୍ରୀ ଓ ସେବା କର ଜିଏସ୍ଟି ସଂକ୍ରାନ୍ତ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ଭିଡ଼ିସ କନ୍ଫରେନ୍ସିଂ ଜରିଆରେ କରିବାକୁ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ସିବିଆଇସି ପକ୍ଷରୁ ଜିଏସ୍ଟି କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ସିବିଆଇସି ପକ୍ଷରୁ ଏହି ମର୍ମରେ ପତ୍ର ଲେଖାଯାଇଛି

ଫଳରେ କିଏସ୍ଟି ଅଧୀନରେ ଯୋଗାଶକାରୀ ଆମଦାନୀକାରୀ ରପ୍ତାନିକାରୀ ଆଇନଜୀବୀ ଓ ଟିକସ ହିସାବକାରୀ ଆଦି ବ୍ୟକ୍ତିବିଶେଷ ଉପକୃତ ହୋଇପାରିବେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁହାର ହ୍ରାସରୁ ଭାରତର ତତ୍ପର ଏବଂ ଉକୁଷ୍ଟ ରଣନୀତିର ସଫଳ ପରିଣାମ ଉପଲବ୍ଧ ହେଉଥିବାର ପ୍ରମାଣ ମିଳୁଛି

ମନ୍ତଶାଳୟ କହିଛି କେନ୍ଦ୍ର ସରକାରଙ୍କ ଧ୍ୟାନକେନ୍ଦ୍ରିତ ପାରଦର୍ଶୀ ଆଭିମ୍ରଖ୍ୟ ଜରିଆରେ ବ୍ୟାପକ ପରୀକ୍ଷଣ ରଣନୀତିର ଫଳପ୍ରଦ କାର୍ଯ୍ୟାନ୍ୱୟନଦ୍ୱାରା ନମ୍ରନା ପରୀକ୍ଷାରେ ଉଲ୍ଲେଖନୀୟ ବୃଦ୍ଧି ଘଟିପାରିଛି

ଏହି ପରୀକ୍ଷଣ ନୀତି ଦ୍ୱାରା ଜାତୀୟ ପରୀକ୍ଷାଗାର ନେଟ୍ୱାର୍କ ମଧ୍ୟ ସମ୍ପ୍ରସାରିତ ହେବାରେ ଲାଗିଛି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ମାରାତ୍ମକ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ଉପଲହ୍ଧ ହେବ

କୋଭିଡ ନାଇଷ୍ଟିନ୍ ଟାସ୍କ ଫୋର୍ସର ଜାତୀୟ ମୁଖ୍ୟ ଡକ୍ଟର ଭିକେପଲ୍ କହିଛନ୍ତି ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାର୍ୟିକ ପର୍ଯ୍ୟାୟରେ ଉହାହଜନକ ଫଳାଫଳ ଦେଖିବାକୁ ମିଳିଛି

ରୁର୍କିସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଏସ୍ଆଇଆର୍ ଅଧୀନ ସିବିଆର୍ଆଇର ସହଯୋଗରେ ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ହସ୍କିଟାଲ ପ୍ରତିଷ୍ଠା କରାଯାଇଛି ଏହି ଅସ୍ଥାୟୀ ହସ୍କିଟାଲରେ ସୁରକ୍ଷା ନିରାପତ୍ତା ଓ ଆରାମ୍ଦାୟକ ପରିବେଶ ମଧ୍ୟରେ ରୋଗୀ ରହିବାର ବ୍ୟବସ୍ଥା କରାଯାଇଛି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତିତ ଏହି ହସ୍କିଟାଲରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ମଧ୍ୟ ରହିଛି ପ୍ରାକୃତିକ ଦୁର୍ବିପାକ କିମ୍ବା ଅନ୍ୟାନ୍ୟ ଜର୍ରୀ ପରିସ୍ଥିତିରେ ଏହି ହସ୍କିଟାଲ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ ଟ୍ରମ୍ପ୍ ଡିକପୁଲ୍ ଇକୋନୋମୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ଆମେରିକା ଚୀନ୍ ସହ ବାଣିଜ୍ୟ କାରବାର ବନ୍ଦ୍ କରିପାରେ ଏବଂ ନିଜ ଅର୍ଥ ବ୍ୟବସ୍ଥାକୁ ଚୀନ୍ଠାରୁ ଅଲଗା ମଧ୍ୟ କରିପାରେ ସେ କହିଛନ୍ତି ଯଦି ଚୀନ୍ ଆମେରିକା ସହ ଉଚିତ ବ୍ୟବହାର ପ୍ରଦର୍ଶନ ନ କରେ ତେବେ ଆମେରିକା ନିଣ୍ଢିତ ଭାବେ ଏଭଳି ନୀତି ଆପଣେଇବ ଜୁନ୍ରେ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମ୍ୟୁଚିନ୍ କହିଥିଲେ ଯଦି ଆମେରିକୀୟ କମ୍ପାନୀଗୁଡ଼ିକୁ ଚୀନ୍ର ଅର୍ଥ ବ୍ୟବସ୍ଥାରେ ଠିକ୍ ଭାବେ ପ୍ରତିଯୋଗିତା କରିବାକୁ ସ୍ଥାନ ନ ମିଳେ ତେବେ ଦୁଇ ଦେଶର ଅର୍ଥନୀତିକୁ ଅଲଗା କରିଦେବା ଉଚିତ ହେବ ନଡ୍ରା ନୀତିଶ କୁମାର ବିକେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ରା କହିଛନ୍ତି ଆସନ୍ତା ଅକ୍ଟୋବର ନଭେୟରରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିକେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେତୃତ୍ୱରେ ନିର୍ବାଚନ ଲଢ଼ିବ ଦଳର ବିହାର କାର୍ଯ୍ୟକାରୀ କମିଟିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଯା କହିଛନ୍ତି ବିକେପି କେଡିୟୁ ଓ ଏଲ୍ଜେପି ମଧ୍ୟରେ ମେଣ୍ଟ ଅତ୍ରୁଟ ଏବଂ ଏନ୍ଡିଏ ନେତୃତ୍ୱରେ ଏହି ମେଣ୍ଟ ନିର୍ବାଚନରେ କୟଯୁକ୍ତ ହେବ ବୋଲି ସେ ଦୂଢ଼ ଆଶା ବ୍ୟକ୍ତ କରିଛନ୍ତି ସ୍ୱଶାନ୍ତ ସିବିଆଇ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ସିବିଆଇ ଗତକାଲି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ରୋଷେୟା ନିରଜ ସିଂହ ଓ ଘରୋଇ ସହାୟକ ଦୀପକ ସାଓ୍ୱନ୍ତଙ୍କୁ ମୁମ୍ୟାଇଠାରେ ପଚରାଉଚରା କରିଛି